ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆତ୍କନିର୍ଭରଶୀଳ ହେବା ପାଇଁ ଭାରତ ପୁରାତନ ସମୟରୁ ଉଦ୍ୟମ କରିଆସୁଛି ସେ କହିଛନ୍ତି ଉତ୍ଗର୍ଚ ଇଚ୍ଛାଶକ୍ତି ଓ ଏକତା ହେଉଛି ଭାରତର ଶକ୍ତି ଏବଂ ଏହା ଭାରତୀୟମାନଙ୍କୁ ସମସ୍ତ ସଂକଟର ମୁକାବିଲା କରିବାକୁ ସାମର୍ଥ୍ୟ ଯୋଗାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଭ୍ତାଣୁ ଯୋଗୁଁ ସୃଷ୍ଟି ହୋଇଥିବା ସଂକଟ ଆତ୍କନିର୍ଭରଶୀଳ ହେବା ପାଇଁ ଏକ ସୁଯୋଗ ଦେଇଛି

ସେ କହିଛନ୍ତି ଭାରତକୁ ବର୍ତ୍ତମାନ ଯେଉଁସବୁ ସାମଗ୍ରୀଗୁଡ଼ିକୁ ଆମଦାନୀ କରିବାକୁ ପଡୁଛି ଭାରତ କିଭଳି ସେଗୁଡ଼ିକୁ ଉତ୍ପାଦନ କରି ରପ୍ତାନୀ କରିବ ସେ ଦିଗରେ ଆମକ୍ କାର୍ଯ୍ୟକରିବାକ୍ ହେବ କ୍ଷୁଦ୍ର ବ୍ୟବସାୟୀ ଓ ଉତ୍ପାଦନକାରୀମାନଙ୍କର ଉଦ୍ୟମକୁ ପ୍ରଶଂସା କରି ସେ କହିଛନ୍ତି ଆମେ ଯେତେବେଳେ ଦେଶରେ ଉତ୍ପାଦିତ ସାମଗ୍ରୀ କିଣୁଛେ ଆମେ କେବଳ ସେମାନଙ୍କୁ ସେମାନଙ୍କର ପାରିଶ୍ରମିକ ଦେଉଛେ ତା'ନୁହେଁ ସେମାନଙ୍କର ଅବଦାନକୁ ସମ୍ମାନ ପ୍ରଦାନ କରୁଛେ କୃଷିକ୍ଷେତ୍ରରେ ସଂପ୍ରତି ନିଆଯାଇଥିବା ନିଷ୍କଭିଗୁଡ଼ିକର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା କୃଷିକ୍ଷେତ୍ରକୁ ଯୁଗଯୁଗ ଧରି ରହିଥିବା କଟକଶାରୁ ମୁକ୍ତ କରିଛି ସେ କହିଛନ୍ତି ସ୍ଥାନୀୟ ସାମଗ୍ରୀ ପ୍ରତି ସରକାରଙ୍କ ସକାରାତ୍ମକ ଅଭିମୁଖ୍ୟ ସମସ୍ତଙ୍କ ପାଇଁ ସ୍ୱଯୋଗ ସୃଷ୍ଟି କରିବ ପ୍ରଧାନମନ୍ତ୍ରୀ ଦେଶସେବା କ୍ଷେତ୍ରରେ ଭାରତୀୟ ବଣିକ ସଂଘର ଉଦ୍ୟମକ୍ତ ଭୟସୀ ପ୍ରଶଂସା କରିଛନ୍ତି ଉତ୍ତର ପୂର୍ବାଞ୍ଚଳର ବିକାଶ ଦିଗରେ ଭାରତୀୟ ବଣିକ ସଂଘର ଅବଦାନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ଇଣ୍ଡିଆ ଚାଇନା ଏମ୍ଇଏ ଭାରତ ଓ ଚୀନ ଦୁଇଦେଶ ମଧ୍ୟରେ ସଂପର୍କକୁ ଅଧିକ ତ୍ୱରାନ୍ଧିତ କରିବା ଲାଗି ସୀମାରେ ଶାନ୍ତି ବଜାୟ ରଖିବା ଆବଶ୍ୟକ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଦୂଇଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନାର କିଛିଦିନ ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ବିବୃତି ପ୍ରଦାନ କରାଯାଇଛି ତେବେ ସୀମାରେ ଗତ କେତେଦିନ ହେବ ଦେଖାଯାଇଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦୁଇଦେଶ ମଧ୍ୟରେ ସାମରିକ ଓ କୁଟନୈତିକ ସ୍ତରୀୟ ଆଲୋଚନା ଜାରିରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଏହି ବୈଠକର ନିଷ୍ପଭି ଅନୁଯାୟୀ ଦୁଇଦେଶର ନେତ୍ୱବୃନ୍ଦଙ୍କ ମଧ୍ୟରେ ହୋଇଥିବା ରାଜିନାମାକୁ ପାଳନ କରି ବିବାଦର ଯଥାଶୀଘ୍ର ସମାଧାନ କରାଯିବ

ଏଥିରେ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଉତ୍ତେକନା ହ୍ରାସ ପାଇଁ ଦୁଇପକ୍ଷ ରାଜି ହୋଇଥିଲେ

ସେ କହିଛନ୍ତି 'ଉନ୍କକ୍ତ କୋଇଲା କ୍ଷେତ୍ର ଆତ୍ମନିର୍ଭର ଭାରତ ନୂତନ ଆଶା' ଶୀର୍ଷକ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ତଆଦିଲ୍ଲୀଠାରେ ଶୁଭାରମ୍ଭ କରିବେ କୋଇଲା କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାର ଆଶିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ସେ କହିଛନ୍ତି ପ୍ରସ୍ତାବିତ ନିଲାମରେ ଥିବା ନୀତି ନୂଆ କମ୍ପାନିଗୁଡ଼ିକୁ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ବିଶେଷ ସହାୟକ ହେବ

ଦେଶରେ ଶକ୍ତି ନିରାପଭା କ୍ଷେତ୍ରରେ ଦୂଢ଼ ଭିଭିଭ୍ରମି ସୃଷ୍ଟି କରିବା ସହ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟରେ ଏହି ନିଲାମ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଉଛି

ନ୍ନଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ ଆଇସିଏମ୍ଆର୍ ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାଗର୍ବ କହିଛନ୍ତି ବର୍ତ୍ତମାନ ଆମକୁ ଫଳପ୍ରଦ ତଦାରଖ ଓ ସଂକ୍ରମଣ ରୋକିବାର ରଣକୌଶଳ ସହ କାର୍ଯ୍ୟ କରିବାକୁ ହେବ ସେ କହିଛନ୍ତି ଭାରତ ଏକ ବିରାଟ ଦେଶ ଓ ଏଠାରେ ସଂକ୍ରମଣ କମ୍ ରହିଛି ଡକ୍କର ଭାର୍ଗବ କହିଛନ୍ତି ଭାରତରେ ଲକ୍ଷେ ଜନସଂଖ୍ୟାରେ ସଂକ୍ରମିତମାନଙ୍କ ସଂଖ୍ୟା ବିଶ୍ୱରେ ସବୁଠୁ କମ୍ ରହିଛି ଓ ଲକ୍ଷେ ଜନସଂଖ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ସବୁଠୁ କମ୍ ରହିଛି

ଏହି ଅବସରରେ ଆଇସିଏମ୍ଆର୍ର ଜନସଂଖ୍ୟା ଭିଭିକ ରକ୍ତ ନମୁନା ପରୀକ୍ଷା ରିପୋର୍ଟ ପ୍ରକାଶ ପାଇଛି

କୋଭିଡ୍ ସଂକ୍ରମଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଭୂତାଣୁ ସଂକ୍ରମଣକୁ ସୀମିତ ରଖାଯାଇପାରିଛି ସର୍ବେକ୍ଷଣ ଅନୁସାରେ ମୋଟ ଜନସଂଖ୍ୟାର ଅଧିକାଂଶ ଲୋକଙ୍କ ପ୍ରତି ସଂକ୍ରମଣର ବିପଦ ରହିଛି ଗତମାସରେ ଏହି ସର୍ବେକ୍ଷଣ କରାଯାଇଥିଲା ପ୍ରଥମ ଭାଗ ସର୍ବେକ୍ଷଣ ସମ୍ପର୍ଣ୍ଣ ହୋଇଥିବାବେଳେ ଦ୍ୱିତୀୟ ଭାଗ ସର୍ବେକ୍ଷଣ ବର୍ତ୍ତମାନ ଚାଲିଛି ସର୍ବେକ୍ଷଣ ଫଳାଫଳ ଉପରେ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ନୀତି ଆୟୋଗ ସଦସ୍ୟ ତଥା ଏକ କ୍ଷମତାପନ୍ନ କମିଟିର ଚେୟାରମ୍ୟାନ୍ ଡକ୍ଟର ବିକେ ପଲ୍ କହିଛନ୍ତି ସହରାଞ୍ଚଳର ବସ୍ତି ଇଲାକାରେ ସଂକ୍ରମଣ ମାତ୍ରା ଅଧିକ ରହିଛି ସେ କହିଛନ୍ତି ସଂକ୍ରମଣଜନିତ ମୃତ୍ୟୁ ହାର ଶତକଡ଼ା ଶୃନ ଦଶମିକ ଶୃନ ଆଠ ଭାଗ ରହିଛି ଯାହା ବହୁତ କମ୍

ନମୁନା ପରୀକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରାଯାଉଛି

ସଂକ୍ରମିତ ସଂଖ୍ୟାରେ ଆମେରିକା ସବୁଠାରୁ ଆଗରେ ରହିଛି

ଆଇଏନ୍ଏସ ସାର୍ଦ୍ଦଳରେ ଏହି ଭାରତୀୟମାନେ ସ୍ନଦେଶ ଫେରିଛନ୍ତି ଆମ ଆକାଶବାଣୀ ସମ୍ବାଦଦାତା ଜଣାଇଛନ୍ତି ଜାହାଜଟି ଇରାନର ଆବ୍ବାସ ବନ୍ଦରରୁ ସୋମବାର ସନ୍ଧ୍ୟାରେ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ପୋର ବନ୍ଦରଠାରେ ପହଞ୍ଚିବା ପରେ ସେମାନଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବା ସହ ଆସବାବପତ୍ରକୁ ବିଶୋଧନ କରାଯାଇଥିଲା ସମସ୍ତଙ୍କୁ ଆଇସିଇ କିଟ୍ସ ପ୍ରଦାନ କରାଯାଇଛି

ପରେ ପର୍ଯ୍ୟାୟକ୍ରମେ ସେମାନଙ୍କୁ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ

ପେନ୍ସନ ହିତାଧିକାରୀଙ୍କୁ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ଏଥିପାଇଁ ଜନସେବା କେନ୍ଦ୍ର ଏବଂ ଇପିଏଫ୍ଓ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି

ତେବେ ଜନସେବା କେନ୍ଦ୍ର ବ୍ୟତୀତ ପେନ୍ସନଧାରୀମାନେ ପୂର୍ବଭଳି ଚିହ୍ନଟ ହୋଇଥିବା ସଂସ୍ଥାରେ ସେମାନଙ୍କର ଜୀବନ ପ୍ରମାଣପତ୍ର ମଧ୍ୟ ଦାଖଲ କରିପାରିବେ